ବାରଣାସୀର ଜଙ୍ଗମବାଡ଼ି ମଠସ୍ଥିତ ଶ୍ରୀ ଜଗଦ୍ଗୁରୁ ବିଶ୍ୱାରାଧ୍ୟ ଗୁରୁକୁଳର ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉହବରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ନାଗରିକ ଭାବରେ ଆମମାନଙ୍କର କାର୍ଯ୍ୟକଳାପ ନିଉ ଇଣ୍ଡିଆର ଭବିଷ୍ୟତ ଓ ଦିଗ ନିର୍ଣ୍ଣୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ରାଷ୍ଟ୍ର ଶକ୍ତି ଦ୍ୱାରା ନୁହେଁ ବର୍ଚ ଜନସାଧାରଣଙ୍କ ସଂସ୍କୃତି ଓ ଦକ୍ଷତା ଦ୍ୱାରା ହିଁ ସୃଷ୍ଟି ହୋଇଛି ଏକ ଦିନିକିଆ ଗସ୍ତରେ ନିଜର ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଆଜି ସକାଳେ ପହଞ୍ଚୁବା ପରେ ପ୍ରଧାନମନ୍ତ୍ରୀ ଜଙ୍ଗମବାଡ଼ି ମଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କର୍ଷ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ତା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ

ଏହା ହେଉଛି ଦେଶରେ ପଣ୍ଡିତଙ୍କର ସର୍ବବୃହତ ପ୍ରତିମୂର୍ତ୍ତି

ଏହାଛଡ଼ା ଶ୍ରୀ ମୋଦି ବାରଣାସୀ ଉଜ୍ଜୟିନୀ ଏବଂ ଓମ୍କାରେଶ୍ୱରକୁ ସଫଯୋଗ କରୁଥିବା ମହାକାଳ ଏକ୍କପ୍ରେସ୍ର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ କେଜରିଓ଼ାଲ ଓଥ୍ ଆମ୍ ଆଦ୍ମୀ ପାର୍ଟିର ଆବାହକ ଅରବିନ୍ଦ କେଜରିଓ୍ବାଲ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟଥର ପାଇଁ ଶପଥ ନେଇଛନ୍ତି

କେଜରିୱାଲଙ୍କ ଗତ କ୍ୟାବିନେଟ୍ରେ ଯେଉଁମାନେ ମନ୍ତ୍ରୀ ଥିଲେ ସେହି ସମସ୍ତଙ୍କୁ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି ଏହି ମନ୍ତ୍ରୀମାନେ ହେଲେ ମନୀଷ ସିଶୋଦିଆ ସତ୍ୟେନ୍ଦ୍ର ଜୈନ ଗୋପାଳ ରାୟ କୈଳାସ ଗେହଲତ ଇମ୍ରାନ ହୁସେନ ଏବଂ ରାଜେନ୍ଦ୍ର ଗୌତମ

ଦ୍ୱିତୀୟଥର ପାଇଁ ସେ ପୂର୍ଣ୍ଣ ପାଞ୍ଚବର୍ଷ କ୍ଷମତାରେ ରହିଥିଲେ

ଅମିତ ଶାହା ଦିଲ୍ଲୀ ପୋଲିସ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ବିକାଶ ପାଇଁ ଦିଲ୍ଲୀ ପୋଲିସର ତ୍ୟାଗ ଓ ଅବଦାନର ଉଚ୍ଚ ପ୍ରଶଂସା କରିଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୋଲିସ୍ କର୍ମଚାରୀଙ୍କର ତ୍ୟାଗକୁ ସମ୍ମାନ ଜଣାଇ ଦିଲ୍ଲୀରେ ଏକ ନ୍ୟାସନାଲ୍ ପୋଲିସ୍ ମେମୋରିଆଲ୍ ସ୍ଥାପନ କରିଛନ୍ତି

ପର୍ତ୍ତୁଗୀକ ପ୍ରେଜ୍ ଇକନମି ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୁଜା କହିଛନ୍ତି ଯେ ତାଙ୍କ ଦେଶ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ବିକାଶ ଆଣିବା ପାଇଁ ଭାରତ ସହ ମିଳିତ ଉଦ୍ୟୋଗରେ କାର୍ଯ୍ୟ କରିବାକୁ ଆଗ୍ରହୀ ମୁମ୍ୟାଇଠାରେ ଚାଲିଥିବା ଭାରତ ପର୍ତ୍ତୁଗାଲ ବିଜିନେସ୍ ଫୋରମରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଭାରତ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଏକ ବିଶ୍ୱଶକ୍ତି ତଥା ବିଶ୍ୱର ସର୍ବବୃହତ ଗଣତନ୍ତ୍ର

ଜାଓ୍ୱଡେକର କପ୍ ମିଟିଂ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାୱଡେକର ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ବିଦେଶାଗତ ବନ୍ୟଜନ୍ତୁମାନଙ୍କ ସଂରକ୍ଷଣ ଓ ସୁରକ୍ଷା ସଂକ୍ରାନ୍ତ ଏକ ସମାବେଶରେ ଯୋଗଦେବେ ବିଶ୍ୱର ବିଭିନ୍ନ ଅଞ୍ଚଳକୁ ଖାଦ୍ୟ ଅନ୍ଧେଷଣରେ ଯାଉଥିବା ଏହି ସଂଚାରୀ ପ୍ରଜାତିର ବନ୍ୟକନ୍ତୁଙ୍କ ସ୍ୱରକ୍ଷା ପାଇଁ ବିଶ୍ୱବ୍ୟାପୀ ଉଦ୍ୟମ ଚାଲିଛି ଏବଂ ସେହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ଦଳ ବା ସଂଗଠନ ତରଫରୁ ଅହମ୍ମଦାବାଦରେ ଏହି ତ୍ରୟୋଦଶ ସମାବଶେ ଆୟୋଜିତ ହୋଇଛି ଆସନ୍ତାକାଲି ଏହା ଉଦ୍ଘାଟିତ ହେବ

ଜୟଶଙ୍କର ମିଟିଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମୁନିକ୍ ସିକ୍ୟୁରିଟି କନ୍ଫରେନ୍ନ ଅବସରରେ ଗତକାଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କୁ ଭେଟିଛନ୍ତି

ଡକ୍କର ଜୟଶଙ୍କର ଆମେରିକାର ସ୍ୱତନ୍ତ୍ର ପ୍ରତିନିଧିମାନଙ୍କୁ ଭେଟି ଆଫଗାନରେ ଶାନ୍ତି ପ୍ରତିଷ୍ଠା ତଥା ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଏହାଛଡ଼ା ବୈଦେଶିକମନ୍ତ୍ରୀ ସିନେଟ ସଦସ୍ୟ ତଥା ଆମେରିକାର ଶକ୍ତିଶାଳୀ ସିନେଟ୍ ଆର୍ମଡ୍ ସର୍ଭିସେସ୍ କମିଟିର ଅଧ୍ୟକ୍ଷ ଜିମ୍ ଇନ୍ ହୋଫ୍ଙ୍କ ନେତୃତ୍ୱରେ ଆସିଥିବା ଆମେରିକା କଂଗ୍ରେସ ପ୍ରତିନିଧି ମଣ୍ଡଳୀକୁ ମଧ୍ୟ ଭେଟିଛନ୍ତି ଟ୍ୱିଟ୍ ଯୋଗେ ଡକୁର ଜୟଶଙ୍କର କହିଛନ୍ତି ତାଙ୍କର ସାଉଦୀ ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫଇଜଲ୍ ବିନ୍ ଫର୍ହାନ୍ଙ୍କ ସହ ମଧ୍ୟ ଆଲୋଚନା ହୋଇଛି ଏବଂ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ସେ ଭାରତର ଭୂମିକାକୁ ପ୍ରଶଂସା କରିଛନ୍ତି ଡକ୍ଟର ଜୟଶଙ୍କର କହିଛନ୍ତି ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ କାଉନ୍ସିଲ୍ରେ ତାଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ସେ ଆଗହର ସହ ଅପେକ୍ଷା କରିଛନ୍ତି ବୈଦେଶିକମନ୍ତ୍ରୀ ଅଷ୍ଟ୍ରେଲିଆ ଓ ସିଙ୍ଗାପ୍ରରର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରି ନିରାପତ୍ତା ସହଯୋଗକୁ ଆହୁରି ଆଗକୁ ନେବା ଦିଗରେ ଭାରତ କାର୍ଯ୍ୟ କରୁଛି ବୋଲି ଅବଗତ କରାଇଛନ୍ତି

ଜେକେ ପଞ୍ଚାୟତ ପୋଲ୍ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ ସରପଞ୍ଚ ଓ ପଞ୍ଚ ପଦ ପାଇଁ ଉପନିର୍ବାଚନ କରିବାକୁ ରାଜ୍ୟର ମୁଖ୍ୟନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ବିଜ୍ଞପ୍ତି କାରି କରିଛନ୍ତି

ଏପର୍ଯ୍ୟନ୍ତ ହୁବେଇ ପ୍ରଦେଶରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟିଛି

ଏଥିରେ ଆକ୍ରାନ୍ତ ଜଣେ ଫରାସୀ ନାଗରିକ ପ୍ରାଣ ହରାଇଛନ୍ତି ଏସିଆ ବାହାରକୁ ଏହି ବ୍ୟାଧି ବ୍ୟାପୁଥିବାରୁ ବିଶ୍ୱବ୍ୟାପି ଏକ ମହାମାରୀ ବ୍ୟାପିବାର ଆଶଙ୍କା ଦେଖାଦେଇଛି ଚୀନର ରିଜର୍ବ ବ୍ୟାଙ୍କ ଏହି ରୋଗ ବ୍ୟାପୁଥିବାରୁ ବ୍ୟାଙ୍କ ନୋଟ୍ ଦ୍ୱାରା ଯେପରି ଭୂତାଣୁ ସଂକ୍ରମଣ ନ ହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଛି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ର ଟେଡ୍ରସ୍ ଆଧନମ୍ ଘେବ୍ରେସସ୍ କହିଛନ୍ତିକରୋନା ଭୂତାଣୁ ସଂକ୍ରମଣ ଚୀନରେ ଏବେ ମଧ୍ୟ ଏକ ଜରୁରୀ ପରିସ୍ଥିତି ହୋଇ ରହିଛି ଏବଂ ଏହି ସଂକ୍ରମଣ କେଉଁ ଅଞ୍ଚଳକୁ ବ୍ୟାପିବ ସେ ସଂପର୍କରେ ଏବେ ଅନୁମାନ କରିବା ଅସ୍ୟବ ଜର୍ମାନୀରେ ଅନୁଷ୍ଠିତ ମୁନିକ୍ ସିକ୍ୟୁରିଟି କନ୍ଫରେନ୍ନକୁ ସେ କହିଛନ୍ତି ଏହି ଭୂତାଣୁର ସଂକ୍ରମଣକୁ ହ୍ରାସ କରାଇବା ଦିଗରେ ଚୀନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପରେ ସେ ଉତ୍ସାହିତ ଅଛନ୍ତି